ଶ୍ରୀନଗରରେ ଆଜି ସାମ୍ବାଦିକମାନଙ୍କୁ ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି କାଶ୍ମୀର ଉପତ୍ୟକାରେ ବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଗୋଟିଏ ଗୋଟିଏ ଅଞ୍ଚଳରେ ସୋମବାରଠାରୁ ଖୋଲାଯିବ ଏବଂ ସାର୍ବଜନୀନ ପରିବହନ ବ୍ୟବସ୍ଥା ଧୀରେ ଧୀରେ ପୁନଃ ସ୍ଥାପନ ହେବ ସେ କହିଛନ୍ତି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଆଜିଠାରୁ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଦୂରସଂଚାର ସେବା ପର୍ଯ୍ୟାୟ କ୍ରମେ ଓ ଧୀରେ ଧୀରେ ପୁନଃ ସ୍ଥାପନ କରାଯିବ ସେ କହିଛନ୍ତି ଲସ୍କର ଇ ତଏବା ଜେସ୍ ଇ ମହମ୍ମଦ ଓ ହିଜବ୍ରଲ୍ ମୁକାହିଦ୍ଦିନ୍ ସଂଗଠନଗୁଡ଼ିକ ପକ୍ଷରୁ ସନ୍ତାସବାଦୀ ଆକ୍ରମଣ କରାଯିବାର ଆଶଙ୍କା ଥିବା ଗୁଇନ୍ଦା ବିଭାଗରୁ ସ୍ଚଚନା ମିଳିଛି ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି ସୀମାପାରୀ ଆତଙ୍କବାଦର ମୁକାବିଲା କରିବା ପାଇଁ ସରକାରଙ୍କୁ କେତେକ ପ୍ରତିକାରମଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ରହିଛି ରାଜ୍ୟରେ ଖୁବ୍ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି କିନ୍ତୁ ସନ୍ତାସବାଦୀମାନେ ଅତିତରେ ଯେଭଳି କାଷ୍ଠ ଭିଆଉଥିଲେ ତାହା ଆଗକୁ ଯେପରି କରିନପାରିବେ ତାହାକୁ ନିଶ୍ଚିତ କରାଯିବା ନିହାତି ଆବଶ୍ୟକ ଗତକାଲି ସ୍ୱାଧୀନତା ଦିବସ ଉହବ ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ପ୍ରବଳ ଆଗ୍ରହ ଓ ଉଦ୍ଦିପନାର ସହ ପାଳନ କରାଯାଇଛି କୌଣସି ସ୍ଥାନରେ କିଛି ଅପ୍ରୀତିକର ଘଟଣା ଘଟିନାହିଁ ସ୍ୱାଧୀନତା ଦିବସ ପାଳନକୁ ଭଣ୍ଡର କରିବା ପାଇଁ କୌଣସି ପ୍ରକାର ଉଦ୍ୟମକୁ ପ୍ରତିହତ କରିବା ସକାଶେ ଦୂଢ଼ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଏ ସଂକ୍ରାନ୍ତୀୟ ଆବେଦନ ଉପରେ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ କହିଥିଲେ କାମ୍ମୁ କାଶ୍ମୀରରେ ପରିସ୍ଥିତି ସୁଧୁରୁଛି ଏବଂ କଟକଣାଗୁଡ଼ିକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି 'ଦି କାଶ୍ମୀର ଟାଇମ୍ବ'ର କାର୍ଯ୍ୟକାରୀ ସଂପାଦକ ଅନ୍ତରାଧା ଭସିନ୍ଙ୍କ ପକ୍ଷର୍ ଆଗତ ଏକ ଆବେଦନ ଉପରେ ଶ୍ରଣାଣି କରି କୋର୍ଟ୍ କହିଛନ୍ତି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ଇଷ୍କରନେଟ୍ ମୋବାଇଲ୍ ଓ ଲ୍ୟାଣ୍ଡଲାଇନ୍ ଫୋନ୍ ସେବା ସମେତ ସବ୍ ପ୍ରକାର ଯୋଗାଯୋଗ ମାଧ୍ୟମକୁ ପୁନଃ ସ୍ଥାପନ କରିବା ଲୋଡ଼ି ଶ୍ରୀମତୀ ଭସିନ୍ ଆବେଦନ କରିଛନ୍ତି ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏସ୍ଏ ବୋବଡେ ଓ ଏସ୍ଏ ନଜିର୍କ୍ ଖଣ୍ଡପୀଠ କହିଛନ୍ତି ଗଣମାଧ୍ୟମ ଖବରରୁ ଜଣାପଡ଼ିଛି ଲ୍ୟାଣ୍ଡ ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ ସେବା ଧୀରେ ଧୀରେ ପ୍ରନଃସ୍ଥାପିତ ହେଉଛି ଏବଂ ତତ୍ସଂକ୍ରାନ୍ତୀୟ ଅନ୍ୟ ଆବେଦନଗୁଡ଼ିକ ଉପରେ ଶୁଣାଣି ହେବ କିନ୍ତୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଶୁଣାଣି ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ନାହିଁ

ହରିଆଶାର ଜିନ୍ଦ୍ରାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଉହବର ଶୀର୍ଷକ ହେଉଛି ଜନକାତି ହସ୍ତଶିଳ୍ପ ବାଣିଜ୍ୟ ଓ ସଂସ୍କୃତିର ପରିପ୍ରକାଶ ମହୋତ୍ସବ

ଓଡ଼ିଶା ରାଜସ୍ଥାନ ମହାରାଷ୍ଟ୍ର ଓ ପଣ୍ଟିମବଙ୍ଗର କନକାତି ଦ୍ୱାରା ପ୍ରସ୍ତୁତ ବସ୍ତ ଏବଂ ହିମାଚଳ ପ୍ରଦେଶ ମହାରାଷ୍ଟ୍ର ଓ ଛତିଶଗଡ଼ର ଜନକାତି ଅଳଙ୍କାରଗୁଡ଼ିକ ବିକ୍ରି କରାଯିବ ଉତ୍ସବ ସମୟରେ ଲଦାଖ ଅଞ୍ଚଳର ଲୋକନୃତ୍ୟଗୁଡ଼ିକୁ ବିଭିନ୍ନ ସାଂସ୍କୃତିକ ଦଳଗୁଡ଼ିକ ଦ୍ୱାରା ପରିବେଷଣ କରାଯିବ ଏହି ଉତ୍ସବକୁ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ଜନକାତି ସମବାୟ ବିପଣନ ଉନ୍ନୟନ ସଂଘ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଥମେ ପରମାଣୁ ଅସ୍ତ ବ୍ୟବହାର ନ କରିବା ପାଇଁ ଭାରତ ତାର ନୀତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବ ପୋଖରାନ୍ଠାରେ ଆନ୍ତର୍ଜାତିକ ସ୍କାଉଡଟସ୍ ମାଷ୍ଟର୍ସ ପ୍ରତିଯୋଗୀତାର ଉଦ୍ଯାପନୀ ଅବସରରେ ଶ୍ରୀ ସିଂହ ସାୟାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଭାରତ ତାର ଏହି ନୀତିକୁ ନିଶ୍ଚିତ ପାଳନ କରିବ ସେ କହିଛନ୍ତି ପୋଖରାନ୍ରେ ଅଟଳଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ସେ ଏଠାକୁ ଆସିଛନ୍ତି ଜୟସଲମର୍ର ପୋଖରାନ୍ଠାରେ ଅଟଳଜୀଙ୍କ ନେତୃତ୍ୱରେ ଭାରତ ତାର ପ୍ରଥମ ପରମାଣୁ ପରୀକ୍ଷା କରିଥିଲା ସେ କହିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଜୟସଲମର ଗସ୍ତ ଏକ ଭାଗ୍ୟର କଥା ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ଭୁଟାନ ଯିବେ ଆକାଶବାଣୀ ସହ ସାକ୍ଷାତକାର ବେଳେ ଭୁଟାନରେ ଭାରତର ରାଷ୍ଟ୍ରଦ୍ଦତ ରୁଚିରା କାମ୍ଘୋଜ୍ କହିଛନ୍ତି ଶ୍ରୀ ମୋଦୀଙ୍କର ଏହି ଗସ୍ତ ଭାରତ ଭୁଟାନ୍ ଭାଗିଦାରୀ ସମ୍ପର୍କକୁ ମଜବୁତ କରିବ

ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରତି ଭୁଟାନ୍ ସମର୍ଥନ ଜଣାଉଥିବା ଶ୍ରୀମତୀ କାମ୍ବୋଜ ସ୍ଟଚନା ଦେଇଛନ୍ତି ପ୍ରେସିଡେଣ୍ଟ ଜେଟଲୀ ନିଖିଳ ବିଜ୍ଞାନ ଆର୍ୟୁବିଜ୍ଞାନ ସଂସ୍ଥା ଏମ୍ସ୍ରେ ଚିକିହାଧୀନ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଆଜି ଦେଖିବାକୁ ଯାଇଥିଲେ

ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଦୁର୍ବଳ ଓ ଅସହଜ ଅନୁଭବ କରିବା ପରେ ତାଙ୍କୁ ଏମସ୍ରେ ଭର୍ତ୍ତି କରାଯାଇଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ଏମସ୍ ପକ୍ଷରୁ କୌଣସି ବୁଲେଟିନ୍ କାରି କରାଯାଇ ନାହିଁ

ବଜରଙ୍ଗ ପୁନିଆ ଏସିଆନ୍ ଓ ରାଜ୍ୟଗୋଷୀ କ୍ରୀଡ଼ା ସ୍ୱର୍ଷ୍ଣ ପଦକ ବିଜେତା ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପ୍ରଦାନ ପାଇଁ ମନୋନୀତ କରାଯାଇଛି

ଚୟନ କମିଟିର ଦୁଇ ଦିନିଆ ବୈଠକର ପ୍ରଥମ ଦିନରେ ଆଜି ଏହି ନିଷ୍ପଭି ନିଆଯାଇଛି ଏହି କମିଟିରେ ବାଇଚୁଙ୍ଗ୍ ଭୁତିଆ ଏମ୍ସି ମାରିକମ୍ ଆଦି ସଦସ୍ୟ ଥିଲା ବେଳେ ଜଷ୍ଟିସ୍ ମୁକୁନ୍ଦକମ୍ ଶର୍ମା ଏହି ଚୟନ କମିଟିର ମୁଖ୍ୟ ଅଛନ୍ତି

ନିର୍ବାଚନ ସଂକ୍ରାନ୍ତରେ ବିସିସିଆଇର ୱେବ୍ସାଇଟ୍ରେ ସ୍ଟୁଚନା ଜାରି କରାଯାଇଛି

ଶ୍ରୀ ଫୁକନ୍ କହିଛନ୍ତି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଶୌଚାଳୟ ବର୍ଯ୍ୟବସ୍ତୁ ପରିଚାଳନା ପାନୀୟ ଜଳ ଓ ଆଶ୍ରୟ ସ୍ଥଳୀ ଆଦିର ବ୍ୟବସ୍ଥା କରାଯିବ ପ୍ରତ୍ୟେକ ବର୍ଷ ଦେଶ ଓ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ କାମାକ୍ଷା ମନ୍ଦିର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ମୌକଲି ତଥା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳକୁ ପରିଦର୍ଶନରେ ପାଇଁ ଆସନ୍ତି